ଏହାପରେ ତାଙ୍କ ଅମର ଆତ୍କାର ସଦ୍ଗତି ନିମନ୍ତେ ଗୃହରେ ଏକମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା

ମନ୍ତୀ ଶ୍ରୀ ପୂଜାରୀ ଉତ୍ତର ପାଠ କରୁଥିବା ବେଳେ କଂଗ୍ରେସ ଓ ବିଜେପି ସଭ୍ୟମାନେ ଗୃହର ମଧ୍ଧଭାଗକୁ ଆସି ହଟ୍ଟଗୋଳ କରିଥିଲେ କଂଗ୍ରେସ ସଭ୍ୟମାନେ ଚାଷୀ ସମସ୍ୟା ନେଇ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ସ୍କୋଗାନ ଦେଇଥିବା ବେଳେ ବିଜେପି ବିଜେଡ଼ି ଏକାଠି ହୋଇ ଚାଷୀଙ୍କୁ ଦୂଃଖ ଦୁର୍ଦ୍ଦଶା ଆଡ଼କୁ ଠେଲିଦେଉଛନ୍ତି ବୋଲି ଅଭିଯୋଗ କରିଥିଲେ

ତେବେ ଗସ୍ତ ପୂର୍ବରୁ ସଭାସ୍ଥଳକୁ ଯିବା ସମୟରେ ପୁଲିସ୍ ଆଠକଶ ବିଜେପି ନେତାଙ୍କୁ ଲାଗି ରହିଛି

କାର୍ଯ୍ୟକ୍ରମରେ ବୁଥ୍ ସଭାପତି ସମ୍ପାଦକ ଓ ପ୍ରଭାରୀମାନଙ୍ଙ୍କୁ ଶାହା ଗୁରୁମନ୍ତ ଦେବେ

ସଚେତନତା ସୃଷ୍ ିଦ୍ୱାରା ଦୁର୍ଘଟଣା କନିତ ମୃତ୍ୟୁ ରୋକାଯାଇ ପାରିବ ବୋଲି ଜାତୀୟ ସଡ଼କ ସ୍ବରକ୍ଷା ସପ୍ତାହ ପାଳନ ସମାରୋହରେ ପୁରୀ ଜିଲ୍ଲାପାଳ ମତ ଦେଇଛନ୍ତି

ଆଦିବାସୀ ପରିବାରମାନଙ୍କର ସମସ୍ତ ଆସବାବପତ୍ର ନିଆଁରେ ପୋଡ଼ିଯାଇଛି

ଶିମିଳିପାଳ ଜାତୀୟ ଉଦ୍ୟାନରୁ ବାସଚ୍ୟୁତ ଆଦିବାସୀ ପରିବାରମାନଙ୍ଙୁ ଶିଆଳନଈଠାରେ ଥଇଥାନ କଲୋନିରେ ଅସ୍ତାୟୀ ବାସଗୃହରେ ରଖାଯାଇଛି